ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ୍ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଫଳକ ଉନ୍କୋଚନ କରିବେ

ପିଏମ୍ ସିରିଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ରସ୍ଥିତ ସିରିଡି ଗସ୍ତରେ ଯିବେ ସେଠାରେ ସେ ଶ୍ରୀ ସାଇବାବା ସଫସ୍ଥାନ ଟ୍ରଷ୍ଟ ପକ୍ଷରୁ ନିଆଯିବାକୁ ଥିବା ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ସ୍ୱରୂପ ଏକ ସ୍କାରକୀକୁ ଅନାବରଣ କରିବେ ଶ୍ରୀ ସାଇବାବାଙ୍କ ଶହେବର୍ଷ ସମାଧି ସ୍କୁତିରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏକ ରୂପା କଏନ୍କୁ ସାର୍ବଜନୀନ କରିବା ସହ ଶ୍ରୀ ସାଇବାବା ସମାଧି ମନ୍ଦିର ପରିସର ପରିଦର୍ଶନ କରିବେ ଶ୍ରୀ ମୋଦୀ ଏକ ସାଧାରଣ ସମାରୋହରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ଗୃହ ପ୍ରବେଶ ପାଇଁ ଚାବି ହସ୍ତାନ୍ତର କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ଭୋଧିତ କରିବାର କାର୍ଯ୍ୟକ୍ରମ ରହିଛି ପିଏମ୍ ଏନ୍ଡିଏମ୍ଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂଆଦିଲ୍ଲୀରେ ଜାତୀୟ ଦୂର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏର ଷଷ୍ଠ ବୈଠକରେ ଅଧ୍ୟକ୍ଷତା କରିଥିଲେ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 ଦୁର୍ବିପାକ ପରିଚାଳନା କ୍ଷେତ୍ରରେ ବିଶ୍ୱସ୍ତରୀୟ ବିଶେଷ ଜ୍ଞାନ ଉପଯୋଗ କରିବାପାଇଁ ସେ ପରାମର୍ଶ ଦେଇଛନ୍ତି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 ସାବରୀମାଲା ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ପାଇଁ ଏକ ସମାଧାନ ସୂତ୍ର ବାହାର କରିବା ଲକ୍ଷ୍ୟରେ ଆଜି ଥିରୁବନନ୍ତପୁରମ୍ଠାରେ ଟ୍ରାଭାନ୍କୋର ଦେବସ୍ୱାମ ବୋର୍ଡର ଏକ ବୈଠକ ବସ୍କଚ୍ଚି ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ଏହି ବୋର୍ଡ କହିଛି ଯେ ମନ୍ଦିରକୁ ମହିଳାଙ୍କ ପ୍ରବେଶ ନେଇ ଉପୁଜିଥିବା ବିବାଦର ଅବସାନ ଲାଗି ଯେକୌଣସି ପ୍ରକାର ସମାଧାନ ପାଇଁ ବୋର୍ଡ ପ୍ରସ୍ତୁତ ରହିଛି

ବିଧାୟକ କାୱାସୀ ଲାଖ୍ମା କୋଣ୍ଟାରୁ ଲକ୍ଷେଶ୍ୱର ବାଘେଲ ବସ୍ତରରୁ ଏବଂ ଦନ୍ତେଓ୍ୱାଡାରୁ ଦେବକୀ କର୍ମା ନିର୍ବାଚନ ଲଢ଼ିବେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଏହି ତାଲିକା ପ୍ରକାଶ ପାଇଛି

ଜେସିସି ଜେ ବିଏସ୍ପି ଓ ସିପିଆଇ ସହ ମେଣ୍ଟ କରିଛି

ଅକ୍କିତ୍ ଯୋଗୀ ଏହି ମେଣ୍ଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଅଛନ୍ତି ୟୁକେ ଏନ୍ଡି ତିୱାରୀ କଂଗ୍ରେସର ବୟୋଜ୍ୟେଷ୍ଠ ନେତା ନାରାୟଣଦତ୍ତ ତିୱାରୀଙ୍କ ବିୟୋଗରେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ତିନିଦିନିଆ ଶୋକ ଦିବସ ପାଳନ କରିବେ ରାଜ୍ୟର ଅତିରିକ୍ତ ମୁଖ୍ୟ ସଚିବ ରାଧା ରାତୁରୀ କହିଛନ୍ତି ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ସବୁ କାର୍ଯ୍ୟାଳୟରେ ଜାତୀୟ ପତାକା ଅଧନମିତ ରହିବ ବହୁଦିନ ଅସୁସ୍ଥ ରହିବା ପରେ ଶ୍ରୀ ତିୱାରୀ ଗତକାଲି ଦିଲ୍ଲୀର ଏକ ବେସରକାରୀ ହସ୍ୱିଟାଲ୍ରେ ଶେଷନିଃନିଶ୍ୱାସ ତ୍ୟାଗ କରିଥିଲେ

ମେନକା ଏନ୍ସିଡବ୍ଲୁ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ମେନକା ଗାନ୍ଧୀ କର୍ମସ୍ଥଳୀରେ ଯୌନ ନିର୍ଯାତନା ସଂକ୍ରାନ୍ତୀୟ ସବୁ ମାମଲାଗୁଡ଼ିକୁ ଗ୍ରହଣ କରି ତୁରନ୍ତ ଫଇସଲା କରିବା ପାଇଁ ଜାତୀୟ ମହିଳା ଆୟୋଗକୁ ପରାମର୍ଶ ଦେଇଛନ୍ତି ଟ୍ୱିଟ୍ କରି ଶ୍ରୀମତୀ ଗାନ୍ଧୀ ପୀଡ଼ିତା ମହିଳାମାନଙ୍କୁ କହିଛନ୍ତି ଯେ ସେମାନେ ଆନୁଷ୍ଠାନିକ ଭାବେ ଜାତୀୟ ମହିଳା ଆୟୋଗ ନିକଟରେ ଅଭିଯୋଗ କରନ୍ତ୍ର

ଭିପି ଆସେମ୍ ସମିଟ୍ ଦ୍ୱାଦଶ ଆସେମ୍ ଶୀର୍ଷ ବୈଠକରେ ଯୋଗଦେବା ପାଇଁ ବସ୍ଲେସ୍ ଗସ୍ତରେ ଥିବା ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଗତକାଲି ବେଲ୍ଜିୟମ୍ର ରାଜାଙ୍କୁ ସାକ୍ଷାତ କରିଛନ୍ତି ଏହି ସାକ୍ଷାତ ସମୟରେ ସନ୍ତାସବାଦ ଦମନ ପାଇଁ ବିଶ୍ୱ ସମୁଦାୟର ସାମୂହିକ ଉଦ୍ୟମର ଆବଶ୍ୟକତା ପ୍ରତି ଭାରତ ପ୍ରାଧାନ୍ୟ ଦେଉଥିବା ବିଷୟ ଶ୍ରୀ ନାଇଡୁ ବେଲ୍ଜିୟମ୍ ରାଜାଙ୍କୁ ଜଣାଇଛନ୍ତି ଭାରତ ସରକାରଙ୍କର ପ୍ରମୁଖ ଯୋଜନାଗୁଡ଼ିକର ସଫଳତା ବିଷୟରେ ମଧ୍ୟ ସେ ବେଲ୍ଜିୟମ୍ ରାଜାଙ୍କୁ ଅବଗତ କରାଇଛନ୍ତି ଦଶ ହରା ବିଜୟା ଦଶମୀ ବା ଦଶହରା ଆଜି ସାରା ଦେଶରେ ପାଳନ କରାଯାଉଛି ଭଗବାନ ରାମଙ୍କର ରାବଣ ଉପରେ ବିଜୟ ବା ଧର୍ମର ଜୟ ପାପର କ୍ଷୟ ସାମାଜିକ ବାର୍ତ୍ତା ସମାଜରେ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଏହି ପର୍ବ ପାଳନ କରାଯାଇଥାଏ ଆଜି ନବରାତ୍ରୀ ଓ ଦୁର୍ଗାପୂଜାର ଶେଷଦିନ ରାଜଧାନୀ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଅସୁର ରାଜା ରାବଣ ତାଙ୍କ ଭାଇ କ୍ୟୁକର୍ଣ୍ଣ ଓ ପୁତ୍ର ମେଘନାଦ ପୋଡ଼ିର ଆୟୋଜନ କରାଯାଇଛି ଆଜି ଯମୁନାର ବିଭିନ୍ନ ଘାଟରେ ମା' ଦୁର୍ଗାଙ୍କୁ ବିସର୍ଜନ କରାଯିବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ କହିଛନ୍ତି ଆଜିର ଦିନରେ ଦୁଃଖୀ ଦରିଦ୍ର ନିଃସହାୟ ଓ କଷ୍ଟରେ ଜୀବନଯାପନ କରୁଥିବା ଳୋକମାନଙ୍କ ମନରେ ଆନନ୍ଦ ଆଶିବା ପାଇଁ ସେ କାମନା କରିଛନ୍ତି ରାଜନାଥ ଦଶହରା ବିକାନେର ନିକଟସ୍ଥ ଭାରତ ପାକ୍ ସୀମାରେ ସୁରକ୍ଷା ବାହିନୀ ସହ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଆଜି ଦଶହରା ପାଳନ କରିବେ ଅର୍ଦ୍ଧସାମରିକ ବାହିନୀ ଦ୍ୱାରା ଆୟୋଜିତ ଶସ୍ତ୍ରପୂଜାରେ ମଧ୍ୟ ସେ ଯୋଗଦେବେ ଶ୍ରୀ ସିଂ ସେଠାରେ ଚାଲିଥିବା ବିଭିନ୍ନ ଭିଭିଭୂମି ସଂକ୍ରାନ୍ତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ ଟ୍ରମ୍ ଖାସୋଗୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ସାଉଦୀ ସାମ୍ଘାଦିକ ଜମଲ୍ ଖାସୋଗୀଙ୍କର ମୃତ୍ୟୁ ହୋଇଥିବା ସେ ବିଶ୍ୱାସ କରୁଛନ୍ତି ଖାସୋଗୀ ବଞ୍ଚ୍ଚିଛନ୍ତି କି ନାାହିଁ ତାଙ୍କର କ'ଣ ବିଶ୍ୱାସ ରହିଛି ବୋଲି ସାମ୍ବାଦିକମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ଟ୍ରମ୍ପ ଏହା କହିଛନ୍ତି ଓ୍ବାଶିଂଟନ୍ ପୋଷ୍ଟର ସାମ୍ବାଦିକ ତଥା ସାଉଦୀ ସରକାରଙ୍କର ସମାଲୋଚକ ସାମ୍ବାଦିକ ଖାସୋଗୀଙ୍କୁ ହତ୍ୟା କରିଥିବା ସାଉଦି ଆରବ ବିରୂଦ୍ଧରେ ଆମେରିକା କ'ଣ ପଦକ୍ଷେପ ନେବ ବୋଲି ଆଉ ଏକ ପଶୁର ଉତ୍ତତରରେ ଶ୍ରୀ ଟ୍ରମ୍ପ୍ କହିଛନ୍ତି ସାଉଦୀ ଆରବ ଖାସୋଗୀଙ୍କୁ ହତ୍ୟା କରିଥିବାର ପ୍ରମାଣ ମିଳିଲେ ପରିଣାମ ଅତ୍ୟନ୍ତ ଭୟାବହ ହେବ

ସୋଚିଠାରେ ଚାଲିଥିବା ଏକ ଅନ୍ତର୍ଜାତୀୟ ନୀତି ଫୋରମ୍ ବୈଠକରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ପୁଟିନ୍ କହିଛନ୍ତି ସନ୍ତାସବାଦୀ ଗୋଷ୍ଠୀ ଯେଉଁ ଦାବି କରୁଛି ସେ ବିଷୟରେ ସ୍ୱଷ୍ଟ ଭାବରେ କିଛି ଉଲ୍ଲେଖ କରାଯାଇ ନାହିଁ କିନ୍ତୁ ସେହି ଦାବିଗୁଡ଼ିକ ପୂରଣ ନ ହେଲେ ସେମାନଙ୍କୁ ହତ୍ୟା କରିବାକୁ ଧମକ ଦେଇଛି

ଦିଲ୍ପ୍ରୀତ୍ ସିଂ କ୍ରମାଗତ ତିନୋଟି ଗୋଲ୍ ସ୍କୋର୍ କରିଥିଲାବେଳେ ହର୍ମନ୍ପ୍ରୀତ୍ ସିଂ ଦୁଇଟି ଲଳିତ ଉପାଧ୍ୟାୟ ନୀଳକାନ୍ତ ଶର୍ମା ମନ୍ଦୀପ୍ ସିଂ ଗୁର୍ଜନ୍ତ ସିଂ ଆକାଶଦୀପ ସିଂ ଓ ବରୁଣ କୁମାର ଗୋଟିଏ ଲେଖାଏଁ ସ୍କୋର କରିଛନ୍ତି ଦ୍ୱିତୀୟ ରବିନ୍ ରାଉଣ୍ଡ୍ ମ୍ୟାଚ୍ରେ ଭାରତ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ଆସନ୍ତାକାଲି ମୁକାବିଲା କରିବ

ସେମିଫାଇନାଲ୍ ପାଇଁ ଆକି ଶ୍ରୀକାନ୍ତ ଓ ସମୀରଙ୍କ ମଧ୍ୟରେ ମୁକାବିଲା ହେବ ସେମିଫାଇନାଲ୍ରେ ସାଇନା ଜାପାନର ନୋଜୋମି ଓକୁହାରାଙ୍କ ସହ ମୁକାବିଲା କରିବେ